ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ କୋବିଦ ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ ବେ ଭୁବନେଶ୍ୱର କଟକ ଓ ପୁରୀରେ ରାଷ୍ଟ୍ରପତି ବିଭିନ୍ କାର୍ଯ୍ୟକ୍ରମରେ ଯୋଗଦେବେ

ଆସନ୍ତାକାଲି ରାଷ୍ଟ୍ରପତି ବିମାନବନ୍ଦରରେ ପହଞ୍ ିବା ପରେ ସେଠାରୁ କଟକ ଆସିବେ

ପରେ ଇନ୍ଡୋର୍ ଷ୍ଟାଡିୟମ୍ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ଅପରାହୁରେ ନରାଜସ୍ଷିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷା ଦିବସରେ ରାଷ୍ଟ୍ରପତି ମୁଖ୍ୟ ଅତିଥ ଭାବେ ଯୋଗଦେବେ

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଭୁବନେଶ୍ୱର ଓ କଟକରେ କମିଶନରେଟ୍ ପୁଳିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ତାକୁ କଡ଼ାକଡ଼ି କରାଯାଇଛି

ନିମ୍ନମାନର ଖାଦ୍ୟ ପ୍ରଧାନଶିକ୍ଷକଙ୍କର ଦୁର୍ବ୍ୟବହାର ଏବଂ ଶିକ୍ଷକ ଅଭାବର୍ ପାଠପଢ଼ା ବ୍ୟାହତ ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି

ସେହିପରି ବଦଳି ହୋଇଯାଇଥିବା ଶିକ୍ଷକଙ୍କ ଫେରାଇ ଅଣାଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ଦିତୀୟ ମ୍ୟାଚ୍ ରାତି ଆଠଟାରେ ଖେଳାଯିବ